ଆମ ରାୟଗଡା ସମ୍ୟାଦଦାତା ଜଣାଇଛନ୍ତି ଜିଲ୍ଲାର ଗୁଶପୁର ଓ କାଶୀପୁରଠାରେ ଦୁଇଟି ପଥପ୍ରାନ୍ତ ଆଶ୍ରୟସ୍ଥୁଳ ଉଦ୍ଘାଟନ ହୋଇଛି

ମିଳିଥିବା ସୂଚନା ଅନୁଯାୟୀ ପ୍ରତିବର୍ଷ ବର୍ଷା ଋତୁରେ ମହାନଦୀ ଜଳ ପରିଚାଳନା ନେଇ ଓଡ଼ିଶା ଓ ଛତିଶଗଡ ସରକାରଙ୍କ ବରିଷ ଅଧିକାରୀମାନଙ୍କ ମଧ୍ଘରେ ସମନ୍ଘୟ ରକ୍ଷା କରିବା ନିମନ୍ଡେ ବୈଠକ ବସିଥାଏ ଗତବର୍ଷ ଛତିଶଗଡର ରାୟପୁରଠାରେ ଏହି ବୈଠକ ବସିଥିଲା

ବାରିପଦା ସହରରେ ବସ୍ ଟ୍ରକ୍ କାର୍ ଚଳାଚଳ ବନ୍ଦ ରହିଛି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ ବନ୍ଦ ରହିଛି

ଗୁରୁତର ଆହତ ଜଶଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ଠାଳୟରେ ଭର୍ତ୍ତି କରାଯାଇଛି

ଏହି ବୃକ୍ଷଚାରାଗୁଡିକୁ ପୂର୍ବରୁ ଚିହ୍ନଟ ହୋଇଥ୍ବା ଛଅଟି ଫରେଷ୍ଟ ରେଞ ଯଥା ପାନପୋଷ କୁଆଁରମୁଣ୍ଡା ବିରମିତ୍ରପୁର ବାଙ୍କି ବିଶ୍ରା ରାଜଗାଙ୍ଗପୁର ଅଞ୍ଞଳରେ ବିତରଶ କରାଯିବ